ଇଲେକ୍ସନ୍ ପଣ୍ଟିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟଗ୍ରହଣ ଆରମ୍ଭ ହୋଇଛି ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଚତା ଓ ଉତ୍ତରଦାୟୀତା ବଜାୟ ରଖିବା ପାଇଁ ପ୍ରତ୍ୟେକ ଭୋଟ୍ ଗ୍ରହଣ କେନ୍ଦ୍ରରେ ଇଭିଏମ୍ ସହ ଭିଭିପାଟ୍ ମେସିନ୍ ବ୍ୟବହାର କରାଯାଉଛି କୋଭିଡ୍ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଭୋଟ୍ ଗ୍ରହଣ କେନ୍ଦ୍ରରେ ସର୍ବାଧିକ ଏକହଜାର ଭୋଟରଙ୍କୁ ଭୋଟ୍ଦାନ ସକାଶେ ଅନୁମତି ଦିଆଯିବ ବୋଲି ସ୍ଥିର କରାଯାଇଛି

କୋଭିଡ ପଜିଟିଭ୍ କିୟା କୋଭିଡ ସନ୍ଦିଗ୍ଧ ବ୍ୟକ୍ତିମାନଙ୍କୁ ଡାକ ଯୋଗେ ଭୋଟ୍ ଦାନ ପାଇଁ ଅନୁମତି ଦିଆଯାଇଛି

ପିଏମ ନେଦରଲାଣ୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭାରତ ପ୍ରଶାନ୍ତ କ୍ଷେତ୍ରରେ ଯୋଗାଣ ଶୃଙ୍ଗଳ ସୃଷ୍ଟି ଉପରେ ନେଦରଲାଣ୍ଡ ଓ ଭାରତ ମିଳିତଭାବେ କାର୍ଯ୍ୟ କରୁଛନ୍ତି ଗତ ସନ୍ଧ୍ୟାରେ ନେଦରଲାଣ୍ଡର ପ୍ରଧାନମ୍ନ୍ତୀ ମାର୍କ ରୁତାଙ୍କ ସହ ଭିଡିଓ କନ୍ଫରେନ୍ସି ଯୋଗେ ଅନୁଷ୍ଠିତ ଶିଖର ବୈଠକରେ ଯୋଗଦେଇ ଶ୍ରୀ ମୋଦୀ କହିଛନ୍ତି ଉଭୟ ଦେଶ ମଧ୍ୟରେ ସମ୍ପର୍କ ଗଣତାନ୍ତିକ ମୂଲ୍ୟବୋଧ ଓ ଆଇନର ଶାସନ ଉପରେ ପର୍ଯ୍ୟବେସିତ ବିଶ୍ୱ ଡିକିଟାଲ ପ୍ରଶାସନ ଓ ଭାରତ ପ୍ରଶାନ୍ତ ଅଦମ୍ୟ ଯୋଗାଣ ଶୃଙ୍ଖଳ ଭଳି ନୃତନ କ୍ଷେତ୍ରରେ ମିଳିତଭାବେ କାର୍ଯ୍ୟ କରିବା ଦିଗରେ ଉଭୟ ଦେଶ ପଦକ୍ଷେପ ନେଉଛନ୍ତି ପୁଞ୍ଜିନିବେଶ ପ୍ରୋହାହନ ପାଇଁ ଫାଷ୍ଟଟ୍ରାକ ବ୍ୟବସ୍ଥା ପ୍ରତିଷ୍ଠା ଉଭୟ ଦେଶ ମଧ୍ୟରେ ଦୂଢ ଆର୍ଥିକ ସହଯୋଗକୁ ଏକ ନୂଆ ଗତି ଦେଇଛି ବୋଲି ଶ୍ରୀ ମୋଦି କହିଛନ୍ତି କୋଭିଡ ମହାମାରୀ ସମୟରେ ନେଦରଲାଣ୍ଡରେ ରହ୍ରିଥିବା ଭାରତୀୟମାନଙ୍କ ଯତ୍ନ ନେଇଥିବାରୁ ଶ୍ରୀ ମୋଦୀ ମାର୍କ ରୁତାଙ୍କୁ ଧନ୍ୟବାଦ ଜଣାଇଛନ୍ତି

ଦେଶରେ କୋଭିଡ ନାଇଷ୍ଟିନ ସଂକ୍ରମଣ ବୃଦ୍ଧିକୁ ନେଇ ଡକୁର ବର୍ଦ୍ଧନ ଉଦ୍ବେଗ ପ୍ରକାଶ କରିଛନ୍ତି ସେ କହିଛନ୍ତି ଲୋକମାନଙ୍କର ଖାମଖିଆଲି ମନୋଭାବ ଓ କୋଭିଡ ନିୟମ ପାଳନ କ୍ଷେତ୍ରରେ ଅବହେଳା ଯୋଗୁଁ ହଠାତ୍ ସାନି କୋଭିଡ ସଂକ୍ରମଣ ବୃଦ୍ଧି ପାଇଛି କୋଭିଡ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦେବାରେ କେନ୍ଦ୍ର ସରକାର କଦାପି ଅବହେଳା କରିବେ ନାହିଁ

ଟିକାକରଣ ସଂକ୍ରାନ୍ତରେ ସୂଚନାଦେବାକୁ ଯାଇ ଶ୍ରୀ ବର୍ଦ୍ଧନ କହିଛନ୍ତି ଭାରତରେ ଟିକାକରଣ ଅତି ଦ୍ରୁତଗତିରେ ଚାଲିଛି

ରବିଶଙ୍କର କୋଭିଡ୍ ଭ୍ୟାକୁନ ଦେଶରେ କୋଭିଡ ଟିକାର ଅଭାବ ଦେଖାଯାଇଛି ବୋଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଖଣ୍ଡନ କରିଛନ୍ତି ସେ କହିଛନ୍ତି ଭାରତ ଟିକା ଅଭାବର ସମ୍ମୁଖୀନ ହୋଇନାହିଁ ବର୍ଚ୍ଚ ଶ୍ରୀ ଗାନ୍ଧୀ ତାଙ୍କ ପ୍ରତି ଧ୍ୟାନର ଅଭାବ ଭଳି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ଶ୍ରୀ ଗାନ୍ଧୀ କାହିଁକି ଏପର୍ଯ୍ୟନ୍ତ ଟିକା ନେଇନାହାନ୍ତି ବୋଲି ଶ୍ରୀ ପ୍ରସାଦ ପ୍ରଶ୍ନ କରିଛନ୍ତି ଟୁଇଟ୍ ଯୋଗେ ଶ୍ରୀ ପ୍ରସାଦ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଶାସିତ ରାଜ୍ୟଗ୍ରଡିକ ପ୍ରତିଷେଧକ ଅଭାବର ସମ୍ପଖୀନ ହେଉନାହାନ୍ତି ବର୍ଚ ସେହିସବ୍ଧ ରାଜ୍ୟରେ ସ୍ପାସ୍ଥ୍ୟ ସେବା ପ୍ରତି ରହିଥିବା ମୂଳ ପ୍ରତିଶ୍ରତିର ଅଭାବ ପରିଲକ୍ଷିତ ହୋଇଛି କୋଭିଡ ଟିକାକରଣ ସମ୍ପର୍କରେ ଶ୍ରୀ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ର ସମ୍ପର୍କରେ ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି କଂଗ୍ରେସ ଶାସିତ ରାଜ୍ୟଗୁଡିକରେ ଲକ୍ଷ ଲକ୍ଷ ଟିକା ପଡିରହିଥିବାବେଳେ ସେସବୁ ଲୋକମାନଙ୍କୁ ପ୍ରଦାନ କରିବା ଉପରେ ଅଧିକ ଧ୍ୟାନ ଦେବା ପାଇଁ ଶ୍ରୀ ଗାନ୍ଧୀ ସେହି ରାଜ୍ୟଗୁଡ଼ିକୁ ବର୍ଚ ପତ୍ର ଲେଖିବା ଉଚିତ ମହାମାରୀ ବିରୁଦ୍ଧରେ କେବଳ ଗୋଟିଏ ଉପାୟରେ ସଂଗ୍ରାମ କରାଯାଇପାରିବ ନାହିଁ ଟିକାକରଣ ବ୍ୟତୀତ ପରୀକ୍ଷଣ ନିରୀକ୍ଷଣ ଓ ଚିକିତ୍ସା ଉପରେ ମଧ୍ୟ ସମାନଗୁରୁତ୍ୱ ଦେବାକୁ ପଡିବ ବୋଲି ଶ୍ରୀ ପ୍ରସାଦ କହିଛନ୍ତି

ଉଚ୍ଚପଦାଧିକାରୀ ମାନଙ୍କ ସହ ଏକ ସମୀକ୍ଷା ବୈଠକ ପରେ ଶ୍ରୀ କୁମାର କହିଛନ୍ତି ଯେ ରାଜ୍ୟର ସମସ୍ତ ଧାର୍ମିକସ୍ଥଳୀକୁ ମଧ୍ୟ ସର୍ବସାଧାରଣଙ୍କ ନିମନ୍ତେ କରି ଦିଆଯାଇଛି

ଯଦି କୌଣସି ସ୍କୁଲ କଲେଜରେ ପରୀକ୍ଷା ଚାଲିଥାଏ ତେବେ କୋଭିଡ୍ ନିୟମକୁ କଡାକଡିଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଲଗାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ କୁମାର ସ୍ୱଷ୍ଟ କରିଛନ୍ତି

ରେଲ୍ ଦେଶରେ ରେଳସେବା ବନ୍ଦ୍ କରିବାର କୌଣସି ଯୋଜନା ନାହିଁ ବୋଲି ରେଳବାଇ ବୋର୍ଡ଼ ଅଧ୍ୟକ୍ଷ ସୁନୀତ୍ ଶର୍ମା କହିଛନ୍ତି ନ୍ତଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଶର୍ମା କହିଛନ୍ତି ରେଳସେବା ବନ୍ଦ୍ କରିବାପାଇଁ ରେଳ ମନ୍ତ୍ରଣାଳୟ ନିକଟକୁ କୌଣସି ଅନୁରୋଧ ଆସି ନାହିଁ ଦେଶରେ ଯାତାୟତ କରିବାପାଇଁ ଟ୍ରେନ୍ ଅଭାବ ନ ଥିବା ସେ ସୂଚନା ଦେଇଛନ୍ତି ସେ କହିଛନ୍ତି ଯେଉଁମାନେ ଯାତାୟତ କରିବାକୁ ଚାହିଁବେ ସେମାନଙ୍କ ପାଇଁ ଟ୍ରେନ୍ ସେବା ଉପଲହ୍ଧ ରହିବ ରେଳ ଷ୍ଟେସନ୍ଗୁଡ଼ିକରେ ଦେଖାଦେଉଥିବା ଗହଳି ସାଧାରଣ ବୋଲି କହିବା ସହ ଆବଶ୍ୟକତା ଅନୁସାରେ ରେଳ ସଂଖ୍ୟା ବୃଦ୍ଧି କରାଯିବ ବୋଲି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି ଏତେ ସଂଖ୍ୟାରେ ଯାତ୍ରୀଙ୍କୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ଯାତ୍ରୀମାନଙ୍କ ପାଇଁ କୋଭିଡ୍ ନେଗେଟିଭ୍ ପ୍ରମାଣପତ୍ର ଦେଖାଇବା ନିୟମ ବାଧ୍ୟତାମୂଳକ କରିବା ଅବସ୍ଥାରେ ନ ଥିବା ସେ କହିଛନ୍ତି ନୀତି ଆୟୋଗ ନୀତି ଆୟୋଗ ଆସନ୍ତାକାଲି ଦେଶର ସର୍ବପ୍ରଥମ ଅନଲାଇନ ବିବାଦ ସମାଧାନ ହ୍ୟାଣ୍ଡ ବୁକ୍ ଓଡିଆର୍ର ଉନ୍କୋଚନ କରିବ ଅଦାଲତ ବାହାରେ ବିବାଦର ସମାଧାନ ବିଶେଷକରି କ୍ଷୁଦ୍ର ଓ ମଧ୍ୟମ ଧରଣର ମାମଲା ଡିକ୍କିଟାଲ ଜ୍ଞାନକୌଶଳ ଦ୍ୱାରା ବିବାଦର ବିକଳ୍ପ ସମାଧାନର କୌଶଳ ତଥା କଥାବାର୍ତ୍ତା ବୁଝାମଣା ମଧ୍ୟସ୍ଥତା ଦ୍ୱାରା ବିଭିନ୍ନବିବାଦର ସମାଧାନ ଆଦି ବିଷୟ ଏହି ହ୍ୟାଶ୍ରବୁକ୍ରେ ସନ୍ନିବେଶିତ କରାଯାଇଛି ସୁପ୍ରିମକୋର୍ଟର ନ୍ୟାୟଧିଶ ଡକ୍ର ଡିଓ୍ୱାଇ ଚନ୍ଦ୍ରଚୂଡ ଏହି ଉହବରେ ଉଦ୍ବୋଧନ ଦେବା ସହ ହ୍ୟାଶ୍ଡବୁକ୍ର ମଧ୍ୟ ଉନ୍କୋଚନ କରିବେ

ଗତ ରାତିରେ ଚେନ୍ନାଇରେ ଅନୁଷ୍ଠିତ ଏହି ମ୍ୟାଚରେ ଆରସିବି ଦଳ ଟସ୍ ଜିତି ମୁମ୍ୟାଇ ଇଣ୍ଡିଆନ୍ନକୁ ପ୍ରଥମେ ବ୍ୟାଟି ପାଇଁ ସୁଯୋଗ ଦେଇଥିଲା